ଏହି ସେଣ୍ଟରରେ ଲୋକଙ୍କୁ ମାଗଣାରେ ଚିକିହା ମିଳିବ

ଭର୍ଚ୍ୟଆଲ ମାଧ୍ଧମରେ ପ୍ରଚାର କରି ମୁଖ୍ୟମନ୍ତୀ କହିଛନ୍ତି ସେ ନିଜେ ପିପିଲି ଏବଂ ଡେଲାଂଗ ଅଂଚଳର ବିକାଶ କାର୍ଯ୍ୟ ତଦାରଖ କରିବେ